ପିଏମ୍ ଆସାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର କୋକ୍ରାଝରଠାରେ ବୋଡୋ ରାଜିନାମା ସ୍ୱାକ୍ଷରିତ ସମ୍ପନ୍ଧୀୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ତାଙ୍କର ସମ୍ମାନାର୍ଥେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସମେତ ରାଜ୍ୟର ବହୁ ନେତା କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଗତକାଲି ବୋଡୋ ଛାତ୍ର ସଂଘ ଦ୍ୱାରା ଏକ ବାଇକ୍ ର୍ୟାଲି କରାଯାଇଥିଲା

ଓମାର ମେହବୁବା ବୁକ୍ଡ କାଶ୍ମୀର ପ୍ରଶାସନ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଓ ମେହବୁବା ମୁଫ୍ତିଙ୍କ ବିରୁଦ୍ଧରେ ସର୍ବସାଧାରଣ ସୁରକ୍ଷା ଆଇନ ଅଧୀନରେ ମାମଲା ରୁଜୁ କରିଛି ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗତ ସନ୍ଧ୍ୟାରେ ସେହି ଦୁଇ ନେତାଙ୍କୁ ଏ ସମ୍ବନ୍ଧରେ କଣାଇ ଦିଆଯାଇଛି ଖବର ଅନୁସାରେ ଓମାର ଅବଦୁଲ୍ଲା ଓ ମେହବୁବା ମୁଫ୍ତିଙ୍କ ସମେତ ନ୍ୟାସନାଲ୍ କନ୍ଫରେନ୍ସ ସାଧାରଣ ସମ୍ପାଦକ ଅଲ୍ଲୀ ମହଞ୍ଚନ୍ଦ ସାଗର ଓ ପିଡିପି ନେତା ସର୍ତାଜ ମଦାନୀଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରାଯାଇଛି

ଜେକେ ଏଲ୍ଟି ଗଭର୍ଣ୍ଣର ଜାମ୍ମୁ ଓ କାଶ୍ମୀର ଲେଫୁନାଷ୍ଟ ଜେନେରାଲ ଗିରିଶ ଚନ୍ଦ୍ର ମୁର୍ମୁ କେନ୍ଦ୍ରଶାସିତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ସୁରକ୍ଷା ବାହିନୀ ମଧ୍ୟରେ ସମନ୍ୱୟ ସ୍ଥାପନ ପାଇଁ ଆହ୍ୱାନ ଦେଇଛନ୍ତି ଗତ ସନ୍ଧ୍ୟାରେ ଶ୍ରୀନଗରଠାରେ ଯୁଗ୍ମ ନିରାପତ୍ତା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୁର୍ମୁ ଶାନ୍ତି ବଜାୟ ରଖିବା ଦିଗରେ ସୁରକ୍ଷା ବାହିନୀ ଯବାନମାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ଅପରାଧ ମୁକ୍ତ ସମାଜ ଗଠନ କରିବା ଲାଗି ଅପରାଧୀମାନଙ୍କୁ ପ୍ରତିରୋଧ କରିବା ଦିଗରେ ସୁରକ୍ଷା ବାହିନୀ ସତର୍କ ଦୃଷ୍ଟି ରଖିବାକୁ ସେ ଆହ୍ୱାନ ଦେଇଛନ୍ତି ପୂର୍ବରୁ ପୋଲିସ୍ ଆଇଜି ବିଜୟ କୁମାର କେନ୍ଦ୍ରଶାସିତ ଅଞ୍ଚଳରେ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ ଏସ୍ସି ନିର୍ଭୟା ନିର୍ଭୟା ସାମୃହିକ ବଳାକ୍କାର ଓ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି କେନ୍ଦ୍ର ସରକାର କରିଥିବା ଆବେଦନର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ ଜଷ୍ଟିସ୍ ଏମ୍ଭି ରମନ୍ନା ସଞ୍ଜୀବ ଖାନ୍ନା ଓ କୃଷ୍ଣମୂରାରୀଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିବେ ନିର୍ଭୟା ମାମଲାର ଦୋଷୀ ବ୍ୟକ୍ତିମାନଙ୍କର ଫାଶୀଦଣ୍ଡ ଉପରେ ନିମୁଅଦାଲତଙ୍କ ନିର୍ଦ୍ଦେଶ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ଖାରଜ କରିଦେଇଥିଲେ କୋର୍ଟ କହିଥିଲେ ସମସ୍ତ ଦୋଷୀ ବ୍ୟକ୍ତିଙ୍କୁ ଏକସଙ୍ଗରେ ଫାଶୀ ଦିଆଯିବ

ଟ୍ୱିଟ୍ କରି ଶ୍ରୀ ନାଇଡୁ ଏୟାର ଇଣ୍ଡିଆ ପକ୍ଷରୁ ଗ୍ରହଣ କରାଯାଇଥିବା ସତର୍କତାମୂଳକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି

ସେମାନଙ୍କୁ ଭାରତ ତିବ୍ଦତୀ ସୀମା ପୁଲିସ୍ ଓ ସେନାବାହିନୀ ହସ୍କିଟାଲଗୁଡ଼ିକରେ ରଖାଯାଇଛି ଗଭ୍ କରୋନା ଭାଇରସ୍ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତିସ୍ବଦନ ଆଜି ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟସଚିବମାନଙ୍କ ସହ ଯୋଗାଯୋଗ କରି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ସେ ମଧ୍ୟ ସଂପୂକ୍ତ ମନ୍ତ୍ରଣାଳୟର ସଚିବମାନଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରିଛନ୍ତି ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃଭି ଜାରି କରାଯାଇ କୁହାଯାଇଛି କିଛି ସ୍ୱାସ୍ଥ୍ୟଗତ ସଚେତନ ଅଭ୍ୟାସ ଦ୍ୱାରା ଭୂତାଣୁ ସଂକ୍ରମଣକୁ ରୋକାଯାଇ ପାରିବ ଲୋକମାନଙ୍କୁ ବାରମ୍ବାର ସାବୁନରେ ହାତ ଧୋଇବା କିମ୍ବା ସାନିଟାରୀ ଲିକୁଇଡ୍ ହାତରେ ମାଲିସ୍ କରିବା ପାଇଁ ପରାମର୍ଶ ଦିଆଯାଇଛି କାଶିବା କିମ୍ବା ଛିଙ୍କିବା ସମୟରେ ମୁହଁ ଓ ନାକକୁ ରୁମାଲ୍ ଟିସୁ ପେପର କିୟା କହୁଣୀ ଦ୍ୱାରା ଆଚ୍ଛାଦିତ ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ଯେଉଁମାନଙ୍କଠାରେ କ୍ୱର କିମ୍ବା କାଶର ଲକ୍ଷଣ ଦେଖାଯାଉଛି ସେମାନଙ୍କଠାରୁ ଦୂରରେ ରହିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ଗୃହପାଳିତ ପଶୁ ବନ୍ୟଜନ୍ତୁ ଓ କୃଷିକାର୍ଯ୍ୟ ପାଇଁ ନିୟୋଜିତ ପଶ୍ରୁମାନଙ୍କ ସହ ସିଧାସଳଖ ସଂସର୍ଶରେ ନ ଆସିବା ପାଇଁ ପରାମର୍ଶ ଦିଆଯାଇଛି ସିବିଆଇ ଆରେଷ୍ଟ ଏକ ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀର ସରକାରୀ ଅଧିକାରୀ ଗୋପାଳ କୃଷ୍ଣ ମାଧବଙ୍କୁ ଗିରଫ କରିଛି ସିବିଆଇ ଅଧିକାରୀ କହିଛନ୍ତି ଯେ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା ଗତକାଲି ସନ୍ଧ୍ୟାରେ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ତାଙ୍କୁ ଜେରା କରାଯାଇଥିଲା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ଆଜି ଟ୍ପିଟ୍ କରି କହିଛନ୍ତି ଯେ ଲାଞ୍ଚ ନେବା ବେଳେ ଜିଏସ୍ଟି ଇନ୍ସପେକ୍ଟରଙ୍କୁ ସିବିଆଇ ଗିରଫ କରିଛି

ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ସିବିଆଇକୁ କହିଛନ୍ତି ଦିଲ୍ଲୀ ଇଲେକ୍ସନ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆସନ୍ତାକାଲି ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ଭୋଟ୍ ଗଣତି ମଙ୍ଗଳବାର ଦିନ ହେବ ନିର୍ବାଚନ କମିଶନ ଓ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ଅବାଧ ଓ ନିରପେକ୍ଷ ଭୋଟ୍ ଗ୍ରହଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି

ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତକାରରେ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଫିସର ଡକ୍ରର ରଣବୀର ସିଂ କହିଛନ୍ତି ଅବାଧ ଓ ନିରପେକ୍ଷ ଭୋଟ୍ ଗ୍ରହଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ସେ କହିଛନ୍ତି ଭୋଟରମାନଙ୍କ ସୁବିଧା ପାଇଁ ଆବଶ୍ୟକ ପଦକ୍ଷେପମାନ ନିଆଯାଇଛି ଓ ବହୁସଂଖ୍ୟାରେ ଭୋଟରମାନେ ଆସି ମତଦାନ କରିବାକୁ ସେ ନିବେଦନ କରିଛନ୍ତି ମତଦାନ କାର୍ଯ୍ୟ ସ୍ୱଚାରୁ ରୂପେ ସଂପନୁ କରିବା ଲାଗି ଦିଲ୍ଲୀ ପୋଲିସ୍ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି

ଦିଲ୍ଲୀ ପୋଲିସର ଜଣେ ଉଚ୍ଚପଦସ୍ଥ ଅଫିସର କହିଛନ୍ତି ସମ୍ବେଦନଶୀଳ ଭୋଟ୍ଗ୍ରହଣ କେନ୍ଦ୍ର ଓ ଭୋଟଗଣତି କେନ୍ଦ୍ରଗୁଡ଼ିକରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ଗୁଡ଼ିକର ସୁରକ୍ଷା ପାଇଁ ଅତିରିକ୍ତ ଯବାନମାନଙ୍କୁ ମୁତୟନ କରାଯାଇଛି ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟବେକ୍ଷକଦଳଗୁଡ଼ିକୁ ମୁତୟନ କରାଯାଇଥିବା ବେଳେ ଫ୍ଲାଇଙ୍ଗ୍ ସ୍କାର୍ଡମାନଙ୍କୁ ମଧ୍ୟ କାର୍ଯ୍ୟରେ ନିୟୋଜିତ କରାଯାଇଛି ସେ କହିଛନ୍ତି ବିପଦର ଆଶଙ୍କା ଥିବା ଅଞ୍ଚଳଗୁଡ଼ିକରେ ସ୍ୱତନ୍ତ୍ର ଯାଞ୍ଚ ବ୍ୟବସ୍ଥା ଗ୍ରହଣ କରାଯାଇଛି କୌଣସି ପ୍ରକାରର ଅର୍ଥବଳ କିମ୍ବା ବାହୁବଳର ପ୍ରୟୋଗ ଏବଂ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ଆସନ୍ତାକାଲି ଭୋର ଚାରିଟାରୁ ଦିଲ୍ଲୀ ମେଟ୍ରୋ ଏହାର ରେଳସେବା ଆରମ୍ଭ କରିବ ଭୋଟରମାନଙ୍କୁ ସହଜରେ ଯାଇ ମତଦାନ କରିବାକୁ ସାହାଯ୍ୟ କରିବା ପାଇଁ ଦିଲ୍ଲୀ ମେଟ୍ରୋ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି